ଏହି ଅବସରରେ ଉଦ୍ବୋଧ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ପୁନର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ମେଗାୱାଟ୍ରୁ ଜିଗାୱାଟ୍ ଶକ୍ତି ଉତ୍ପାଦନ କରିବାକୁ ସାମର୍ଥ୍ୟ ହାସଲ କରିଛି ସେ କହିଛନ୍ତି ବହୁତ କମ୍ ସମୟ ମଧ୍ୟରେ ଭାରତ ଏ କ୍ଷେତ୍ରରେ ଅନେକ ସଫଳତା ଲାଭ କରିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଶ୍ୱରେ ଏ କ୍ଷେତ୍ରରେ ଚତୁର୍ଥ ବୃହତମ ସ୍ଥାନ ଅଧିକାର କରିଛି

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତ ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛି ଶ୍ରୀ ମୋଦୀ କହିଛନ୍ତି ଭାରତ ଅଙ୍ଗାରକାମ୍କ ଗ୍ୟାସ୍ ନିର୍ଗମନ ହ୍ରାସ କରିବା କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛି ସେ କହିଛନ୍ତି ଦେଶରେ ଅଢ଼େଇକୋଟି ପରିବାରକୁ ବିଜ୍ଜୁଳି ଯୋଗାଇ ଦିଆଯାଇଛି ଏଥିପାଇଁ କୌଣସି ଗୋଟିଏ ମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆନଯାଇ ସରକାରଙ୍କର ସମସ୍ତ ମନ୍ତ୍ରଣାଳୟ ଏ ଦିଗରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି

ପୁନର୍ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସେ ବିଦେଶୀ ପୁଞ୍ଜିନିବେଶକାରୀ ମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ସେ କହିଛନ୍ତି ଭାରତରେ ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି ଏ କ୍ଷେତ୍ରରେ ଭାରତର ବୈଷୟିକଜ୍ଞାନ କ୍ଷେତ୍ରରେ ଅଣାଯାଇଥିବା ବିପ୍ଲବ ପୁଞ୍ଜିନିବେଶକାରୀ ମାନଙ୍କୁ ସାହାଯ୍ୟ କରିବ ପୁଞ୍ଜିନିବେଶକାରୀ ମାନଙ୍କୁ ପ୍ରୋସାହିତ କରିବା ପାଇଁ ସରକାର ଅଗ୍ରାଧିକାର ଦେଇ ଆସୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି

ନୂଆ ତଥା ପୁନର୍ବ୍ୟବହାରକ୍ଷମ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ବୈଠକର ଆୟୋଜନ କରାଯାଇଛି

ଏହି ଅବସରରେ ଶହୀଦ୍ ନିରାପତ୍ତା ବାହିନୀ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି କୋବିଡ୍ ସଂକ୍ରମଣ ଯୋଗୁଁ କାର୍ଯ୍ୟକ୍ରମକୁ କମ୍ ସଂଖ୍ୟକ ଲୋକଙ୍କୁ ଆମନ୍ତିତ କରାଯାଇଥିଲା

ଦକ୍ଷିଣ ମୁମ୍ବାଇର ନବନିର୍ମିତ ପୁଲିସ୍ ସ୍କାରକୀଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମରେ ଶହୀଦ୍ ନିରାପତ୍ତା ବାହିନୀ ଯବାନମାନଙ୍କ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍ ଶହୀଦ୍ ଯବାନ ଓ ଆକ୍ରମଣର ଶିକାର ହୋଇଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ସେବେଠାରୁ ସାମୁଦ୍ରିକ ପର୍ଯ୍ୟବେକ୍ଷଣ ବୃଦ୍ଧି କରାଯିବା ସହ ବିଭିନ୍ନ ନିରାପତ୍ତା ସଂସ୍ଥା ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଏହି ଆକ୍ରମଣ ମୁମ୍ବାଇବାସୀଙ୍କ ହୃଦୟରେ ଏକ ଗଭୀର କ୍ଷତ ସୃଷ୍ଟି କରିଥିଲା ପାକିସ୍ତାନୀ ସନ୍ତାସବାଦୀମାନେ ଛତ୍ରପତି ଶିବାଜୀ ଟର୍ମିନସ୍ ନରିମ୍ୟାନ୍ ହାଉସ୍ ଲିଓପୋଲ୍ଡ୍ କାଫେ ତାଜ୍ ହୋଟେଲ୍ ଏବଂ ଓବରାଇ ଟ୍ରାଇଡେଣ୍ଟ ହୋଟେଲ୍ରେ ଆକ୍ରମଣ କରିଥିଲେ ସେହି ଆକ୍ରମଣରେ ଏଟିଏସ୍ ମୁଖ୍ୟ ହେମନ୍ତ କର୍କରେ ସେନାବାହିନୀ ମେଜର ସନ୍ଦିପ୍ ଉନ୍ନିକ୍ରିଷ୍ଣନ୍ ମୁମ୍ୟାଇ ଅତିରିକ୍ତ ପୁଲିସ୍ କମିଶନର୍ ଅଶୋକ କାମ୍ତେ ଓ ବରିଷ୍ଣ ପୁଲିସ୍ ଇନ୍ସେକୁର ବିଜୟ ସଲାସ୍କର ଶହୀଦ୍ ହୋଇଥିଲେ ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ନୂଆ ନୀତି ସହ ସନ୍ତାସବାଦର ମୁକାବିଲା କରୁଛି

ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତୀୟ ସମ୍ଭିଧାନର ଅନେକ ମହତ୍ୱ ରହିଛି କିନ୍ତୁ ଏହାର ବିଶେଷତ୍ୱ ହେଉଛି କର୍ଭବ୍ୟ ପରାୟଣତା ଶ୍ରୀ ମୋଦୀ କହିଛନ୍ତି ଗାନ୍ଧିଜୀ ଅଧିକାର ଓ କର୍ତ୍ତବ୍ୟ ପରସ୍କର ସହ ଅଙ୍ଗାଙ୍ଗିଭାବେ ଜଡ଼ିତ ବୋଲି ବିଶ୍ୱାସ କରୁଥିଲେ ଆମେ ଆମର କର୍ତ୍ତବ୍ୟ କରିଚାଲିଲେ ଆମର ଅଧିକାରର ସୁରକ୍ଷା ହୋଇପାରିବ ବୋଲି ଗାନ୍ଧିଜୀ ବିଶ୍ୱାସ କରୁଥିଲେ ସେ କହିଛନ୍ତି ଆମର ସମ୍ଭିଧାନ ଆମକୁ ଶକ୍ତି ପ୍ରଦାନ କରୁଛି ଯାହାଦ୍ୱାରା ଆମେ ଅନେକ ସମସ୍ୟାର ସମାଧାନ କରିପାରୁଛେ

ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ସମୟରେ ଆମେ ସଫଳତାର ସହ ନିର୍ବାଚନ କରିପାରିଛେ

ଲୋକସଭା ବାଚସ୍କତି ଓମ୍ ବିର୍ଲା ତାଙ୍କର ଉଦ୍ବୋଧନ ଦେଇ କହିଛନ୍ତି ଦୁଇଦିନର ସମ୍ମିଳନୀ ସମୟରେ ନିଆଯାଇଥିବା ନିଷ୍ପଭିଗୁଡ଼ିକୁ ଆମକୁ ପର୍ଯ୍ୟାୟ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ହେବ

କନ୍ଷ୍ଟିଚ୍ୟୁସନ୍ ଡେ' ସମ୍ଭିଧାନ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ପକ୍ଷରୁ ଆଜି ସମ୍ଭିଧାନର ମୁଖବନ୍ଧ ପାଠ କରିଛନ୍ତି ଏହାକୁ ଦୂରଦର୍ଶନରେ ସିଧା ପ୍ରସାରଣ କରାଯାଇଛି ଗୁଜରାତର କେବାଡ଼ିଆଠାରେ ପ୍ରିଜାଇଡିଙ୍ଗ୍ ଅଫିସର୍ସ୍ ସମ୍ମିଳନୀରେ ଏହାର ମଧ୍ୟ ପ୍ରଦର୍ଶନ ହୋଇଥିଲା ସାୟିଧାନିକ ସଭା ଦ୍ୱାରା ଭାରତୀୟ ସମ୍ଭିଧାନକୁ ଗୃହିତ କରାଯାଇଥିଲା ଏହି ଉପଲକ୍ଷେ ସମ୍ଭିଧାନ ଦିବସ ପାଳନ କରାଯାଉଛି ଏହାମଧ୍ୟ ଜାତୀୟ ଆଇନ୍ ଦିବସ ଭାବେ ପାଳନ କରାଯାଇଥାଏ

ସିୟିଧାନ ଡ୍ରାଫ୍ଟିଙ୍ଗ୍ କମିଟିର ଚେୟାର୍ମ୍ୟାନ୍ ଡକ୍ର ବିଆର୍ ଆମ୍ଘେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ସ୍ୱରୂପ ସମ୍ଭିଧାନ ଦିବସ ପାଳନ ଆରମ୍ଭ କରାଯାଇଥିଲା

କୋବିଡ୍ର ମ୍ରକାବିଲା ପାଇଁ ସରକାରଙ୍କ ନିୟମର ପାଳନ ଦେଶର ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ଏବଂ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ପେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦ୍ୱାରା ନମୁନା ପରୀକ୍ଷା ମୌଳିକ ଢାଞ୍ଚା ବୃଦ୍ଧି କରାଯାଉଛି

ଏହାଛଡ଼ା ଆକାଶବାଣୀ ଦୂରଦର୍ଶନ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁ ଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ